ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିର୍ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ତାହା ପରକୁ ତାମିଲନାଡ଼ୁ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କଦ୍ୱାରା ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ସେମାନଙ୍କର ଚିକିତ୍ସା ନୀତି ତ୍ୱରାନ୍ୱିତ କରିବା ଯୋଗୁଁ ଏହା ସମ୍ଭବ ହୋଇଛି

କୋଭିଡ୍ ଟେଷ୍ଟିଂ ଫାସିଲିଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍ ନମୁନା ପରୀକ୍ଷାଗାର ସ୍ଥାପନ କରିବାକୁ କେନ୍ଦ୍ର ସରକାର ନିଷ୍ପଭି ନେଇଛନ୍ତି ନୋଇଡା ମୁମ୍ଭାଇ ଓ କୋଲ୍କାତାରେ ଗତକାଲି ଅତ୍ୟାଧୁନିକ ନମୁନା ପରୀକ୍ଷାଗାରଗୁଡ଼ିକୁ ଶୁଭାରମ୍ଭ କରିବା ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ଅନୁସାରେ ଭାରତ କୋଭିଡ୍ ନାଇଷ୍ଟନ୍ ମ୍ରକାବିଲା ପାଇଁ ଦ୍ରତ ପଦକ୍ଷେପମାନ ଗ୍ରହଣ କର୍ରଛି

ସଂକ୍ରମଣକୁ ବ୍ୟାପିବାରେ ରୋକିବା ଲାଗି ନମୁନା ପରୀକ୍ଷାର ଗୁରୁତ୍ୱ ବିଷୟ ଉଲ୍ଲେଖ କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି ଜାତୀୟ ରାଜଧାନୀ ଅଞ୍ଚଳରେ ନମୁନା ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇ ପରିସ୍ଥିତିକ୍ ନିୟନ୍ତ୍ରଣ ମଧ୍ୟକ୍ତ ଅଣାଯାଇପାରିଛି

ଏହି ଅବସରରେ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚାର ନିର୍ମାଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଗ୍ରାମାଞ୍ଚଳରେ ବିଭିନ୍ନ କ୍ଲିନିକ୍ ଓ ଡିସ୍ପେନସାରୀ ଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧାର ଉପଲବ୍ଧ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଠିକ୍ ସମୟରେ ଦେଶ ସତର୍କତା ମୃଳକ ପଦକ୍ଷେପ ନେଇଥିବାରୁ ଆଜି କୋଭିଡ୍ ନାଇଷ୍ଟିନ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରାଯାଇ ପାରିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ସେ ପୁଶି କହିଛନ୍ତି ଭାରତ ବିଶ୍ୱର ଅନେକ ଦେଶ ତୁଳନାରେ କୋଭିଡ୍ ନାଇଷ୍ଟିନ୍କୁ ନିୟନ୍ତ୍ରଣ କରିବାରେ ଅଧିକ ସଫଳତା ଲାଭ କରିଛି ପ୍ରଧାନମନ୍ତ୍ରୀ କୋଭିଡ୍କୁ ନିୟନ୍ତ୍ରଣ କରିବାରେ ଏ କ୍ଷେତ୍ରରେ କାର୍ଯ୍ୟରତ ପେସାଦାର ମାନଙ୍କର ଭୂମିକାର ଭୂୟସୀ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ ଦେଶର ନାଗରିକମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ସମ୍ଭନ୍ଧୀୟ ସମସ୍ତ ନିୟମକାନୁନ୍ର ପାଳନ କରିବାକୁ ପୁନର୍ବାର ନିବେଦନ କରିଚ୍ଛନ୍ତି ପିଏମ୍ ହାକାଥନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସ ପହିଲାରେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟରେ ବିଶ୍ୱର ସର୍ବବୃହତ୍ ଅନ୍ଲାଇନ୍ ହାକାଥନ୍ର ଗ୍ରାଣ୍ଡ୍ ଫିନାଲେରେ ଉଦ୍ବୋଧନ ଦେବେ

ଶ୍ରୀ ନିଶଙ୍କ ସ୍କାର୍ଟ ଇଣ୍ଡିଆ ହାକାଥନ୍ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏହାର ସଫଳତାଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଏହି ଗ୍ରାଣ୍ଡ୍ ଫିନାଲେ ଅନ୍ଲାଇନ୍ ମାଧ୍ୟମରେ ଆୟୋଜିତ ହେବ ଓ ଏହା ସହ ସମ୍ପୁକ୍ତ ସମସ୍ତ ପକ୍ଷ ଅନ୍ଲାଇନ୍ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ

ଖାଉଟିମାନେ ଏହି ଆପ୍ ମାଧ୍ୟମରେ ଅଭିଯୋଗ ଦାଏର କରିପାରିବେ ମନ୍ତ୍ରୀ କହିଛନ୍ତି ଖାଉଟିମାନଙ୍କର ସ୍ତରକ୍ଷା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ମନ୍ତ୍ରୀ ଖାଉଟିମାନଙ୍କୁ ଉତ୍ତମ ମାନର ପଦାର୍ଥ ଯୋଗାଣ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ଓ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ୍ ହେବାକୁ ନିବେଦନ କରିଛନ୍ତି ଶ୍ରୀ ପାଶ୍ୱାନ୍ କହିଛନ୍ତି ସରକାର 'ଏକ୍ ଦେଶ ଏକ୍ ମାନକ' ଯୋଜନା ଲାଗୁ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଏହାଦ୍ୱାରା ଦେଶରେ ନିମ୍ମମାନର ପଦାର୍ଥ ବିକ୍ରୟ ହେବାକୁ ରୋକାଯାଇପାରିବ

ଏହି ଅବସରରେ ସେ ଏକ ପୁସ୍ତକର ମଧ୍ୟ ଉନ୍ଜୋଚନ କରିଛନ୍ତି

ସେ କହିଛନ୍ତି ବାଘମାନେ ପ୍ରକୃତିର ଏକ ଅମଲ୍ୟ ସମ୍ପଦ ଓ ସେମାନଙ୍କ ସଂରକ୍ଷଣର୍ ଦେଶର ଜଙ୍ଗଲଗୁଡ଼ିକର ଅବସ୍ଥା ଭଲ ରହିଥିବାର ସ୍ୱଚନା ମିଳିଥାଏ

ସେ କହିଛନ୍ତି ବିଶ୍ୱରେ ବାଘମାନଙ୍କ ସଂଖ୍ୟା ବୃଦ୍ଧି ଲାଗି ଭାରତ ସମସ୍ତ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ ଅଛି